ମିଶନ ଶକ୍ତି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆରଡିଓ ଓଡିଶାର ଡକ୍କର ଏପିଜେ ଅବଦ୍ରଲ କଲାମ ଦ୍ୱୀପର୍ତ୍ ଉପଗ୍ରହ ବିଧ୍ୱଂସି କ୍ଷେପଶାସ୍ତ ପରୀକ୍ଷା ମିଶନ ଶକ୍ତିକୁ ଆଜି ସଫଳତାର ସହ ସମ୍ପନ୍ନ କରିଛି

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଏହି ପ୍ରତିରୋଧୀ କ୍ଷେପଣାସ୍ତ ଦୁଇଟି କଠିନ ରକେଟ ବୁଷ୍ଟର ଥିବା ଏକ ତ୍ରିସ୍ତରୀୟ କ୍ଷେପଣାସ୍ତ ସେନସରରୁ ମିଳିଥିବା ତଥ୍ୟରୁ ମିଶନ ଏହାର ସମସ୍ତ ଲକ୍ଷ୍ୟ ହାସଲରେ ସଫଳ ହୋଇଥିବାର କଣାପଡିଛି ଏହି ସପଳ ପରୀକ୍ଷାରୁ ମହାକାଶରେ ନିଜର ସମ୍ପଦର ସୁରକ୍ଷାରେ ଦେଶର ଶକ୍ତିର ପରିଚୟ ମିଳିଛି ତାଛଡା ଏହା ମଧ୍ୟ ଡିଆରଡିଓ କାର୍ଯ୍ୟକ୍ଷମତାକୁ ପ୍ରମାଣିତ କରିଛି ଏହି ପରୀକ୍ଷା ସହ ଭାରତ ବିଶ୍ୱର କିଛି ବଛା ବଛା ଦେଶ ଶ୍ରେଣୀରେ ସାମିଲ ହୋଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି' ଏହି ପରୀକ୍ଷା ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ଅସ୍ତ ବ୍ୟବସ୍ଥାର ଦକ୍ଷତାକୃ ପ୍ରତିପାଦିତ କରିଛି

ପ୍ରଧାନମନ୍ତ୍ରୀ କହିଛନ୍ତି' ମିଶନ ଶକ୍ତି ପରୀକ୍ଷା ଏକ ଜଟିଳ ପରୀକ୍ଷଣ ଥିଲା ଯାହା ସଫଳତାର ସହ ସମ୍ପନ୍ନ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି' ଏଥିସହିତ ଭାରତ ମହାକାଶ କ୍ଷେତ୍ରରେ ଏକ ମହାଶକ୍ତିରେ ପରିଣତ ହୋଇଛି ପୂର୍ବରୁ କେବଳ ରୁଷ ଆମେରିକା ଓ ଚୀନ ଏହି କ୍ଷମତା ହାସଲ କରିଥିଲେ ବର୍ତ୍ତମାନ ଏହି କ୍ଷମତା ହାସଲ କରିବାରେ ଭାରତ ଚତ୍ରର୍ଥ ଦେଶ ବୋଲି ଶ୍ରୀ ମୋଦି କହିଛନ୍ତି ଏହି ଅତ୍ରଳନୀୟ ସଫଳତା ପାଇଁ ଡିଆରଡିଓର ବୈଜ୍ଞାନିକ ମାନଙ୍କର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି' ମିଶନ ଶକ୍ତି ଏକ ବୃହତ୍ତର ସଫଳତା ସେ କହିଛନ୍ତି' ଆଜିର ମିଶନ ଶକ୍ତି ଭାରତର ମୋଟାମୋଟି ନିରାପତ୍ତାକୁ ସୁଦୃତ୍ତ କରିବା ଲକ୍ଷ୍ୟରେ କରାଯାଇଛି

ଭାରତର ଏହି କ୍ଷମତାକୁ କୌଣସି ଦେଶ ବିର୍ଦ୍ଧରେ ବ୍ୟବହାର କରାଯିବ ନାହିଁ ଓ ଏହା ଭାରତର ସୁରକ୍ଷା ପାଇଁ ଏକ ପ୍ରତିରକ୍ଷା ବ୍ୟବସ୍ଥା ବୋଲି ସେ ଆର୍ନ୍ତଜାତିକ ସମ୍ପ୍ରଦାୟକୁ ପ୍ରତିଶ୍ରୁତି ଦେଇଛନ୍ତି ଏହା ଭାରତକୁ ଆହୁରି ଅଧିକ ଶକ୍ତିଶାଳୀ ଓ ସୁରକ୍ଷିତ ରଖିବା ଏବଂ ଶାନ୍ତି ଓ ସଦ୍ଭାବନା ଆଣିବ ବୋଲି ସେ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ ମିଶନ ଶକ୍ତି ପାଇଁ ଭାରତୀୟ ମହାକଶ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧୀ ଡିଆରଡିଓର କାର୍ଯ୍ୟ ପାଇଁ ସେ ଗର୍ବିତ ବୋଲି କହିଛନ୍ତି

ଶ୍ରୀ ପଟେଲ ମହାକାଶ ବିଜ୍ଞାନୀ ମାନଙ୍କୁ ଧନ୍ୟବାଦ ଜଣାଇ ଡଃ ମନମୋହନ ସିଂଙ୍କ ଦୂରଦୃଷ୍ଟି ସମ୍ପନ୍ଧ ନେତୃତ୍ୱର ପ୍ରଶଂସା କରିଛନ୍ତି ପ୍ରେଜ୍ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତ ନିଜକୁ ଦ୍ରତଗତିରେ ପରିବର୍ତ୍ତିତ କରୁଛି ଓ ଆର୍ନ୍ତଜାତିକ ସମ୍ପ୍ରଦାୟ ନୂଆ ନୂଆ ପୁଞ୍ଜିନିବେଶ ମାଧ୍ୟମରେ ଏହାକୁ ସମର୍ଥନ କରୁଛନ୍ତି କ୍ରୋଏସିଆ ରାଜଧାନୀ ଜଗ୍ରେବରେ ଭାରତ କ୍ରୋଏସିଆ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେଇ ରାଷ୍ଟପତି କହିଛନ୍ତି ଭାରତର ଉଦ୍ୟୋଗ କ୍ଷେତ୍ର ବାଶିଜ୍ୟ ପ୍ରଞ୍ଜିନିବେଶ ଓ ମିଳିତ ଉଦ୍ୟୋଗ ମାଧ୍ୟମରେ ସମଗ୍ର ବିଶ୍ୱରେ ପହଞ୍ଚିଛି ସେ କହିଛନ୍ତି' ପ୍ରତିରକ୍ଷା କ୍ଷେତ୍ର ଦୁଇଦେଶ ମଧ୍ୟରେ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେବା ଆବଶ୍ୟକ ଭାରତରେ ପୁଞ୍ଜିନିବେଶ କରିବାକୁ ସେ କ୍ରୋଏସିଆର କମ୍ପାନୀଗ୍ରଡିକ୍ ଆମନ୍ତ୍ରଣ କରିଛନ୍ତି ଏହି ବ୍ୟବସାୟିକ ଫୋରମ୍ କ୍ରୋଏସିଆ ଅର୍ଥନୀତି ମହାସଂଘ ଓ ଭାରତୀୟ ଶିଳ୍ପ ବଶିକ ସଂଘ ଏବଂ ଭାରତୀୟ ଶିଳ୍ପ ମହାସଂଘ ତଥା ଭାରତୀୟ ଶିଳ୍ପ ବଶିକ ସଂଘ ଫେଡେରେସନ ଦ୍ୱାରା ମିଳିତଭାବେ ଆୟୋଜନ କରାଯାଇଥିଲା

ଶ୍ରୀ କୋବିନ୍ଦ ଜଗ୍ରେବ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ରାଷ୍ଟ୍ରପତି କ୍ରୋଏସିଆ ବୋଲିଭିଆ ଓ ଚିଲିକ୍ ତାଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜଗ୍ରେବକୁ ତିନିଦିନ ଗସ୍ତରେ ଯାଇଛନ୍ତି

ରାହୁଲ ଓବିସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି' ଦେଶର ଗରୀବ ଜନତାଙ୍କୁ ସଶକ୍ତି କରିବା ପାଇଁ ତାଙ୍କ ଦଳ ଉସର୍ଗୀକୃତ ଆଜି ନୂଆଦିଲ୍ଲୀଠାରେ ଦଳ ଓବିସି ବିଭାଗ ତରଫରୁ ଆୟୋଜିତ ଏକ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି' ଦେଶର ବେକାରୀ ସମସ୍ୟା ଯୋଗୁଁ ଯୁବପିତ୍ତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯଦି ତାଙ୍କ ଦଳ କ୍ଷମତାକୁ ଆସିବ ତେବେ ତାଙ୍କ ଦଳ ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରତି ପୂରଣ କରାଯିବ ଶ୍ରୀ ଗାନ୍ଧୀ କହିଛନ୍ତି ଯୁବ ଉଦ୍ୟୋଗୀମାନେ ଯେଉଁମାନେ ନୂତନଭାବେ ସେମାନଙ୍କ ଉଦ୍ୟୋଗ ସ୍ଥାପନ ପାଇଁ ଇଚ୍ଛା କରୁଛନ୍ତି ପ୍ରଥମ ତିନିବର୍ଷ ସେମାନଙ୍କୁ ସରକାରଙ୍କ ପକ୍ଷର୍ତ୍ର ରିହାତି ମିଳିବ ଆସାମ ପ୍ରୁଲ୍ ଆସାମରେ ସୁଚାରୁରୂପେ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି

ମତଦାନ ହାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି କୋରହଟ କିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପିତାମାତା ଏବଂ ଅନ୍ୟ ପରିବାର ସଦସ୍ୟମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବା ସୁନିଶ୍ଚିତ କରିବା ନେଇ ସଂକଚ୍ଚପତ୍ର ବର୍ଷନ କରାଯାଇଛି ଯୁଦ୍ଧକାଳୀନ ଭିଭିରେ ମତଦାନରେ ଅଂଶଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ଅନ୍ୟପକ୍ଷରେ ରାଜ୍ୟର ନିର୍ବାଚନ ପ୍ରଚାର ମଧ୍ୟ ଜୋରଦାର ହୋଇଛି ସମସ୍ତ ପ୍ରମୁଖ ଦଳ ଏବଂ ପ୍ରାର୍ଥମାନେ ଭୋଟରଙ୍କ ଆକୃଷ୍ଣ କରିବା ପାଇଁ ଚେଷ୍ଟା କର୍ରଚ୍ଚନ୍ତି

ଭାରତୀୟ ସଶସ୍ତ ବାହିନୀ ଓ ଭାରତୀୟ ନୌବାହିନୀ ପ୍ରତି ଯୁବପିତୀ ମଧ୍ୟରେ ସଚେତନତା ସୃଷ୍ଟି ଏହାର ମୂଳଲକ୍ଷ୍ୟ

ଗତକାଲି ପିଏମଏଲଏସ ସ୍ୱତନ୍ତ୍ର ଅଦାଲତ ସେହି ଅଂଶଧନଗୁଡିକର ବିକ୍ରି ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି

ନାଇଡୁ ୟୁଥ ଶିକ୍ଷାନୁଷ୍ଠାନଗୁଡିକ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱଚ୍ଚ ଖର୍ଚ୍ଚରେ ଅର୍ଥପୂର୍ଣ୍ଣ ଶିକ୍ଷାଦାନ ସହ ଉତ୍କର୍ଷ କେନ୍ଦ୍ରଭାବେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଆହ୍ୱାନ କରିଛନ୍ତି ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ଶିଳ୍ପକେନ୍ଦ୍ର ସହ ଯୋଗାଯୋଗ କରି ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଭିଭିଭୂମି ନିର୍ମାଣ କରି ପ୍ରଶିକ୍ଷଣ ଦେବା ପାଇଁ କହିଛନ୍ତି ଏହାଦ୍ୱାରା ଆମର ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରରେ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ଆଜି ନୂଆଦିଲ୍ଲୀଠାରେ ଇଞ୍ଜିନିୟରିଂ ଏବଂ ମ୍ୟାନେକମେଣ୍ଟ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ଅବସରରେ ସେ ଏହା କହିଛନ୍ତି